ସେ କହିଛନ୍ତି ପ୍ରଭାବିତମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ସୁନିଶ୍ରିତ କରିବାକୁ ଅଧିକାରୀମାନେ ସବୁ ସ୍ତରରେ କାର୍ଯ୍ୟ କରୁଛନ୍ତି ଖୁବ୍ ଶୀଘ୍ର ପରିସ୍ଥିତି ସ୍ୱାଭାବିକ ହେବାକୁ ସେ ପ୍ରାର୍ଥନା କରିଛନ୍ତି

ଏଥିସହ ଯାତ୍ରା କରିବାର ଦୁଇ ଘଣ୍କା ପୂର୍ବରୁ ମଧ୍ଧ ଅନ୍ଲାଇନ୍ରେ ଟିକେଟ୍ ବୁକ୍ କରିଦେଇପାରିବେ ତେବେ ଯାତ୍ରା ସମୟରେ ସମସ୍ତ ପ୍ରକାର ସତର୍କତା ଅବଲୟନ କରିବାକୁ ପରାମର୍ଶ ଦିଆଯାଇଛି

ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ ବାର୍ଭାରେ ସ୍ୱର୍ଗତ ଗାକ୍ଷିଙ୍କୁ ଶ୍ରବ୍ବାଞ୍ଚଳି ଅର୍ପଣ କରିଛନ୍ତି